ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଆଜି ନ୍ନଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭେଷ୍ଟିଲେଟର ପରିଚାଳନା ସଂକ୍ରମଣ ରୋକିବା ଯୋଜନା ଓ ହସ୍କିଟାଲଗୁଡ଼ିକର ପ୍ରସ୍ତୁତି କ୍ଷେତ୍ରରେ ରାଜ୍ୟଗୁଡ଼ିକୁ ସହାୟତା କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରିଛି

ସେ ପୁଶି କହିଛନ୍ତି ଆଳି ନୂଆଦିଲ୍ଲୀରେ ମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀର ବୈଠକ ବସି ଭୂତାଣୁ ସଂକ୍ରମଣ ରୋକିବା ଓ ଏ ଦିଗରେ ବିଭିନ୍ନ କାର୍ଯ୍ୟର ପରିଚାଳନା ତଥା କୋଭିଡ୍ ନାଇଷ୍ଟିନ୍ ହସ୍କିଟାଲ୍ ସ୍ଥାପନ ଆଦି ଉପରେ ଆଲୋଚନା କରାଯାଇଛି ରାଜ୍ୟଗୁଡ଼ିକ ସହ ସମନ୍ୱୟରେ ଏହିସବୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଛି ଶ୍ରୀ ଅଗ୍ରୱାଲ କହିଛନ୍ତି ମନ୍ତ୍ରୀମାନଙ୍କର ଗୋଷୀ ମଧ୍ୟ ଅଧିକ ସଂକ୍ରମିତ ସ୍ଥାନଗୁଡ଼ିକରେ ପରୀକ୍ଷାଗାର ସ୍ଥାପନ ଓ ଅଧିକ ନମୁନା ପରୀକ୍ଷା ଆଦି ବିଷୟ ଉପରେ ଆଲୋଚନା କରିଛନ୍ତି

ପିଏମ୍ କୋରିଆ ପ୍ରେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ ଇନ୍ କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ବିଶ୍ୱ ଅର୍ଥନୀତି ଓ ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ଉପୁଜିଥିବା ଚ୍ୟାଲେଞ୍ଜଗୁଡ଼ିକ ବିଷୟରେ ଆଜି ଆଲୋଚନା କରିଛନ୍ତି ଦୁଇ ନେତାଙ୍କ ମଧ୍ୟରେ ଟେଲିଫୋନ୍ ଯୋଗେ ହୋଇଥିବା ଏହି ବାର୍ତ୍ତାଳାପ ସମୟରେ କରୋନା ଭୂତାଣୁର ମୁକାବିଲା ଦିଗରେ ନିଜ ନିଜ ଦେଶରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଉଭୟ ନେତା ମତର ଆଦାନପ୍ରଦାନ କରିଛନ୍ତି ଉଭୟ ଦେଶର ବିଶେଷଜ୍ଞମାନେ ପରସ୍କର ସହ ସେମାନଙ୍କର ଅଭିଜ୍ଞତାର ଆଦାନପ୍ରଦାନ କରିବାକୁ ଦୁଇ ନେତା ଏକମତ ହୋଇଛନ୍ତି ଉଭୟ ଭାରତ ଓ ଦକ୍ଷିଣ କୋରିଆ କୋଭିଡ୍ ନାଇଣ୍ଟିର ସମାଧାନ ଉପରେ ଗବେଷଣା ଚଳାଇଛନ୍ତି ଏହି ସଂକଟର ମୁକାବିଲା ପାଇଁ ଦକ୍ଷିଣ କୋରିଆ ଦ୍ୱାରା ନିଆଯାଇଥିବା ବୈଷୟିକଜ୍ଞାନ ଭିତ୍ତିକ ପଦକ୍ଷେପକୁ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି ଭାରତୀୟ କମ୍ପାନୀମାନେ ଦକ୍ଷିଣ କୋରିଆରୁ କ୍ରୟ କରୁଥିବା ଚିକିତ୍ସା ସରଞ୍ଜାମଗୁଡ଼ିକର ଯୋଗାଣରେ ସେଠାକାର ସରକାର ସହାୟତା କରୁଥିବାରୁ ଶ୍ରୀ ମୋଦୀ ଏଥିପାଇଁ କୋରିଆ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭାରତ ଏକ ଜନବହୁଳ ରାଷ୍ଟ୍ର ହୋଇଥିବାରୁ ସରକାର ଯେଭଳି ଭାବେ କରୋନା ଭୂତାଶୁର ମୁକାବିଲାରେ ପଦକ୍ଷେପମାନ ନେଉଛନ୍ତି ତାହାକୁ କୋରିଆ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି ଭାରତରେ ଥିବା କୋରିଆର ନାଗରିକମାନଙ୍କୁ ଭାରତ ଯେଭଳି ଭାବେ ସହାୟତା କରୁଛି ସେଥିପାଇଁ କୋରିଆ ରାଷ୍ଟ୍ରପତି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଏସ୍ସି ସେଣ୍ଟର କରୋନା ଭୂତାଣୁରେ ସଂକ୍ରମିତ ବ୍ୟକ୍ତିମାନଙ୍କର ଚିକିତ୍ସା କରୁଥିବା ଡାକ୍ତର ଓ ଚିକିହା ସହାୟକ କର୍ମଚାରୀମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ସୁଚାରୁରୂପେ ଯୋଗାଇ ଦେବାକୁ ନିଶ୍ଚିତ କରିବାକୁ ସୁପ୍ରିମ୍କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ୍ କହିଛନ୍ତି କରୋନା ବିପକ୍ଷରେ ସଂଗ୍ରାମରେ ଡାକ୍ତର ଓ ଚିକିହା ସହାୟକ କର୍ମୀମାନେ ଆଗଧାଡ଼ିରେ ରହିଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟ ସେବା ସହ କଡ଼ିତ ସମସ୍ତ ପେଷାଦାରମାନଙ୍କର ସୁରକ୍ଷାକୁ ନିଶ୍ଚିତ କରିବା ସଂକ୍ରାନ୍ତରେ କିଛି ନିର୍ଦ୍ଦେଶାବଳୀ ଜାରି କରି ଜଷିସ୍ ଅଶୋକ ଭୂଷଣ ଓ ଏସ୍ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ସେମାନଙ୍କ ଉପରେ ସମ୍ପ୍ରତି ହୋଇଥିବା ଆକ୍ରମଣକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ହସ୍କିଟାଲଗୁଡ଼ିକରେ କାର୍ଯ୍ୟରତ ଡାକ୍ତର ଓ ଚିକିହା କ୍ଷେତ୍ରର କର୍ମଚାରୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ପ୍ରଲିସ୍ ସ୍ୱରକ୍ଷା ଯୋଗାଇ ଦେବାକୃ କୋର୍ଟ୍ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଏହାଛଡ଼ା ପୂଥକ ହୋଇ ରହିଥିବା ବ୍ୟକ୍ତି ସଂକ୍ରମିତ ଲୋକ ଓ ସଂକ୍ରମଣର ଆଶଙ୍କା ଥିବା ଲୋକମାନେ ଚିକିିିିତ ହେଉଥିବା ସ୍ଥାନଗୁଡ଼ିକରେ କାର୍ଯ୍ୟରତ ଡାକ୍ତର ଓ ଚିକିତ୍ସା କର୍ମଚାରୀମାନଙ୍କୁ ମଧ୍ୟ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆବଶ୍ୟକ ସୁରକ୍ଷା କିଟ୍ ଅନ୍ୟାନ୍ୟ ଆବଶ୍ୟକ ସରଞ୍ଜାମ ତଥା ପର୍ଯ୍ୟାପ୍ତ ସ୍କୁରକ୍ଷା ଯୋଗାଇ ଦେବା ଲାଗି କରାଯାଇଥିବା ତିନୋଟି ପିଟିସନ୍ ଉପରେ କୋର୍ଟ୍ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ସେଣ୍ଟର ପ୍ୟାକେଜ୍ କେନ୍ଦ୍ର ସରକାର କୋଭିଡ୍ ନାଇଷ୍ଟିନ୍ ଜରୁରିକାଳୀନ ସହାୟତା ଓ ସ୍ୱାସ୍ଥ୍ୟ ସୁବିଧା ପ୍ରସ୍ତୁତି ପ୍ୟାକେଜ୍କୁ ଅନୁମୋଦନ କରିଛନ୍ତି ଅତ୍ୟାବଶ୍ୟକ ଡାକ୍ତରୀ ସରଞ୍ଜାମ ଓ ଔଷଧପତ୍ର ସଂଗ୍ରହ ଏବଂ ପର୍ଯ୍ୟବେକ୍ଷଣ କାର୍ଯ୍ୟକୁ ମଜବୁତ କରିବାରେ ଏହା ଉଭୟ ଜାତୀୟ ଓ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା ଯୋଗାଣରେ ସାହାଯ୍ୟ କରିବ

ଏହି ଚିଠି ଅନ୍ତସାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଆସନ୍ତା ଜୁନ୍ ମାସ ଭିତରେ ପ୍ରଥମ ପର୍ଯ୍ୟାୟକୁ କାର୍ଯ୍ୟକାରୀ କରିବ ପ୍ରଥମ ପର୍ଯ୍ୟାୟରେ କରାଯିବାକୁ ଥିବା କାର୍ଯ୍ୟଗୁଡ଼ିକ ମଧ୍ୟରେ ରାଜ୍ୟଗୁଡ଼ିକରେ କୋଭିଡ୍ ନାଇଷ୍ଟିନ୍ ହସ୍କିଟାଲ ସ୍ଥାପନ ପୃଥକୀକରଣ ବ୍ଲକ୍ ସ୍ଥାପନ ହସ୍କିଟାଲଗୁଡ଼ିକରେ ଭେଷ୍ଟିଲେଟର ଅକ୍ସିଜେନ୍ ଯୋଗାଣ ସହ ଆଇସିୟୁ ସ୍ଥାପନ ପରୀକ୍ଷାଗାରଗୁଡ଼ିକୁ ସୁଦୃଢ଼ କରିବା ଓ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ଗଭ୍ ଆଇ ଗଟ୍ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣର ମୁକାବିଲା ପାଇଁ ସରକାର ଏକ ତାଲିମ ପଦ୍ଧତିର ଶୁଭାରମ୍ଭ କରିଛନ୍ତି

ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟର ଦିକ୍ଷା ନୀତି ଅଧୀନରେ ଏହି ପୋର୍ଟାଲ୍ କାର୍ଯ୍ୟ କରିବ କରୋନା ଭୂତାଣୁର ମୁକାବିଲାରେ ସମ୍ମୁଖରେ ରହି କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ହେଉଛି ଏହି ପୋର୍ଟାଲ ସ୍ଥାପନର ମୂଳ ଲକ୍ଷ୍ୟ ସାମ୍ପ୍ରତିକ ସଂକଟର ମୁକାବିଲା ପାଇଁ ଏହା ସେମାନଙ୍କୁ ଆବଶ୍ୟକୀୟ ଜ୍ଞାନ ଓ ଦକ୍ଷତା ଯୋଗାଇବ

ସେଣ୍ଟର ଷ୍ଟେଟସ୍ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଗତକାଲି ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀମାନଙ୍କ ସହ ଏକ ବୈଠକରେ ଅଧ୍ୟକ୍ଷତା କରି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ବ୍ୟାପିବା ସମୟରେ କୃଷକମାନଙ୍କ ହିତ ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି ଶ୍ରୀ ତୋମର ରାଜ୍ୟଗୁଡ଼ିକର ପଦକ୍ଷେପକୁ ସ୍ୱାଗତ କରି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟରେ କୃଷିକାର୍ଯ୍ୟ ସୂଚାରୁ ରୂପେ ଚାଲିବା ଦିଗରେ ସେମାନଙ୍କର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ବୈଠକ ସମୟରେ କୃଷିକ୍ଷେତ୍ରକୁ କଟକଣାରୁ ଛାଡ଼ ମିଳିବା ବିଷୟରେ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀମାନଙ୍କୁ ସେ ଜଣାଇଛନ୍ତି ଏହାଛଡ଼ା କୃଷିଜାତ ପଦାର୍ଥ ସାର ଓ କୃଷିକାର୍ଯ୍ୟ ପାଇଁ ବ୍ୟବହୃତ ଯନ୍ତ୍ରପାତିଗୁଡ଼ିକର ନିର୍ବିଘ୍ନରେ ପରିବହନ ବିଷୟରେ ମଧ୍ୟ ସେମାନଙ୍କୁ ସୂଚନା ଦିଆଯାଇଛି

କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଲାଗୁ ହୋଇଥିବା କଟକଣା ସମୟରେ ରାଜ୍ୟଗୁଡ଼ିକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି କୃଷକ ଓ ନାଗରିକମାନଙ୍କୁ ଆରୋଗ୍ୟ ଆପ୍ ବ୍ୟବହାର କରିବା ପାଇଁ ଉତ୍ସାହିତ କରିବାକୁ ସେ ରାଜ୍ୟ କୃଷିମନ୍ତ୍ରୀମାନଙ୍କୁ ନିବେଦନ କରିଛନ୍ତି

ଏଥିପାଇଁ ରେଳବାଇ ବାରମ୍ଭାର ବ୍ୟବହାର କରାଯାଇ ପାରୁଥିବା ମାସ୍କ୍ ଓ ହ୍ୟାଣ୍ଡ ସାନିଟାଇଜର ଉତ୍ପାଦନ କର୍ତ୍ଥି ରେଳବାଇ ଏହାର ସମସ୍ତ ଜୋନ୍ ଉତ୍ପାଦନ କେନ୍ଦ୍ର ଓ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକୁ ଏଥିପାଇଁ କାର୍ଯ୍ୟରେ ଲଗାଇଛି

ୟୁଏନ୍ ଏସ୍ସି ଜାତିସଂଘ ନିରାପତ୍ତା ପରିଷଦ କୋଭିଡ୍ ନାଇଣ୍ଟିନ୍ ପରିସ୍ଥିତି ଉପରେ ଆଲୋଚନା ପାଇଁ ଆଜି ଏକ ରୁଦ୍ଧଦ୍ୱାରା ଭିଡ଼ିଓ ଟେଲି କନ୍ଫରେନ୍ସିଂ ଅଧିବେଶନର ଆୟୋଜିନ କରିବ କରୋନା ଭୂତାଣୁ ଉପରେ ଜାତିସଂଘ ନିରାପତ୍ତା ପରିଷଦ ଦ୍ୱାରା ଏହା ହେଉଛି ଏ ଧରଣର ପ୍ରଥମ ଅଧିବେଶନ